ପିଏମ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ୟାଇ ଗୁଜରାଟର ହାଜିର ଏବଂ ଦାଦ୍ରା ଓ ନଗର ହାବେଳିର ରାଜଧାନୀ ସିଲ୍ଭାସା ଗସ୍ତ କରିବେ ମୁମ୍ବାଇଠାରେ ସେ ଭାରତୀୟ ଚଳଚ୍ଚିତ୍ରର କାତୀୟ ସଂଗ୍ରହାଳୟକୁ ଉଦ୍ଘାଟନ କରିବା ସହ ସେଠାରେ ଏକ ସମାବେଶରେ ଉଦ୍ବୋଧନ ଦେବେ ଭାରତୀୟ ସିନେମାର ଗୌରବମୟ ଇତିହାସ ଏବଂ ସିନେମାର ବିକାଶ ମାଧ୍ୟମରେ ଲୋକଲୋଚନକୁ ଆସିଥିବା ଭାରତର ସାମାଜିକ ଏବଂ ସାଂସ୍କୃତିକ ଇତିହାସକୁ ଏହି ସଂଗ୍ରହାଳୟରେ ଦେଖିବାକୁ ମିଳିବ

ହାଜିଲଠାରେ ପ୍ରଧାନମନ୍ତ୍ରୀ ଏଲ ଆଣ୍ଡ ଟିର ସିଷ୍ଟମ କମ୍ପ୍ଲେକ୍ସକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ନଭସାରୀଠାରେ ଶ୍ରୀ ମୋଦି ନିରାଲି କ୍ୟାନସର ହସ୍ପିଟାଲର ଭିଭିପ୍ରସ୍ତର ସ୍ଥାପନ କରିବେ ଏହି ଅତ୍ୟାଧୁନିକ ନିରାଲି କ୍ୟାନସର ହସ୍ପିଟାଲ ନଭସାରୀର ପ୍ରଥମ ବୃହତ୍ କ୍ୟାନସର ଚିକିହାକେନ୍ଦ୍ର ହେବ ଏହା ଦକ୍ଷିଣ ଗୁଜୁରାଟ ଓ ପଡୋଶୀ ରାଜ୍ୟମାନଙ୍କର କ୍ୟାନସର ରୋଗୀମାନଙ୍କ ପାଇଁ ଲାଭଦାୟକ ହେବ

ଏହି ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା ଦାଦ୍ରା ଓ ନଗରୀହାବେଳି ଏବଂ ଡାମନଡିଉ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚିକିତ୍ସା ସୁବିଧା ଉପଲହ୍ଧ ହୋଇପାରିବ ଏହାଛଡା ଶ୍ରୀ ମୋଦି ଡାମନ୍ ଦାଦ୍ରା ଓ ନଗର ହାବେଳିଠାରେ ଅନେକ ଗୁଡ଼ିଏ ବିକାଶମଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଦାଦ୍ରା ଓ ନଗରହାବେଳି ଠାରେ ଏମ ଆରୋଗ୍ୟ ଆପ୍ର ଶୁଭାରମ୍ଭ ସହିତ ଘରକୁ ଘର ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ଡିଜିକୃତ କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପର ଉଦ୍ଘାଟନ କରିବେ

କ୍ୟାବିନେଟ ମନ୍ତ୍ରୀ ତଥା ଉତ୍ତରପ୍ରଦେଶ ସରକାରଙ୍କ ମୁଖପାତ୍ର ଶ୍ରୀକାନ୍ତ ଶର୍ମା କହିଛନ୍ତି ଗତକାଲି ଲକ୍ଷ୍ନୌଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପଭି ନିଆଯାଇଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରିଥିଲେ

ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃଭିରେ କୁହାଯାଇଛି କେରଳ ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଥିବା ଡୋନିୟର ସର୍ଭେଲାନ୍ସ ସ୍କ୍ୱାର୍ଡନ୍ ଗୁଡିକରେ ଅତିରିକ୍ତ ବିମାନଗୁଡିକର ରକ୍ଷଣାବେକ୍ଷଣ ପାଇଁ ନୃତନ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ନୂତନ ଜାହାଜଗୁଡିକ ଭାରତୀୟ ନୌସେନାର ନିରୀକ୍ଷଣ ଶକ୍ତି ବୃଦ୍ଧି କରିବା ସହିତ ସମୁଦ୍ର ଅଞ୍ଚଳରେ ସନ୍ତାସବାଦ ଓ ଅନ୍ୟାନ୍ୟ ବିପଦ ସମ୍ପର୍କରେ ଆଗୁଆ ସ୍ଟଚନା ଦେଇପାରିବ ରାଜଧାନୀ ଟ୍ରେନ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଆଜି ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଚଳାଚଳ କରିବାକୁ ଥିବା ଆଉ ଏକ ରାଜଧାନୀ ଟ୍ରେନର ଶୁଭାରମ୍ଭ କରିବେ

ତେବେ ସେଠାରେ ଅନୁଷ୍ଠିତ ହେଉଥିବା ଭାରତୀୟ କଳା ଓ ସଂସ୍କୃତିର ପ୍ରଦର୍ଶନୀ 'କଳାଗ୍ରାମ' ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଆମର ସମ୍ବାଦଦାତା ଜଣାଇଛନ୍ତି

ଶ୍ରୀନଗର ଏବଂ ଉପତ୍ୟାକାର ଅନ୍ୟାନ୍ୟ ଭାଗରେ ଗତ ସନ୍ଧ୍ୟାରୁ ସାମାନ୍ୟରୁ ମଧ୍ୟମ ଧରଣର ତୁଷାରପାତ ଜାରି ରହିଛି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କାଶ୍ମୀର ଉପତ୍ୟାକା ସମେତ ସମଗ୍ର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ତୁଷାରପାତ ଓ ବର୍ଷାର ସମ୍ଭାବନା ରହିଛି କାଶ୍ମୀର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଅନନ୍ତନାଗ କୁଲୁଗାଁଓ ବଡଗାଁଓ ବାରମୁଲା କୁପୁୱାରା ଏବଂ ଅନ୍ୟାନ୍ୟ ସ୍ଥାନରେ ସମୟ ସମୟରେ ତୁଷାର ସ୍କଳନର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି ହିମାଚଳ ପ୍ରଦେଶର ଉପରଭାଗରେ ପୁଣି ତୁଷାରପାତ ଯୋଗୁଁ ସେଠାରେ ଶୀତଲହରୀ ଅନୁଭୂତ ହୋଇଛି

ହରିୟାଣା ପଞ୍ଜାବର ଅଞ୍ଚ କେତେକ ସ୍ଥାନ ଏବଂ ପୂର୍ବ ମଧ୍ୟପ୍ରଦେଶର କେତେକ ସ୍ଥାନରେ ଶୀତଲହରୀ ଜାରି ରହିଛି ଉମାଭାରତୀ ସାନିଟେସନ କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ଉମାଭାରତୀ ପ୍ରୟାଗରାଜରେ ଚାଲିଥିବା କୁୟମେଳାରେ ସ୍ୱଚ୍ଚଭାରତ ଅଭିଯାନର ସଫଳ କାର୍ଯ୍ୟକାରିତା ଲାଗି ସୃଷ୍ଟି କରାଯାଉଥିବା ଜନସଚେତନତା ଓ ଉତ୍ତମ ପରିମଳ ବ୍ୟବସ୍ଥା ନିମନ୍ତେ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କ୍ୟୁମେଳାରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଦେଢହଜାର ସ୍ୱେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି ମେଳା ସ୍ଥାନରେ ଶୌଚାଳୟ ପରିସ୍କାର କାର୍ଯ୍ୟ ତଦାରଖ କରିବା ସହ ଏଥିଲାଗି ଜନସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛନ୍ତି

ଇଣ୍ଡିଆ ପାକ୍ ଭାରତ ପାକିସ୍ତାନ ଡେପୁଟି ହାଇ କମିଶନରଙ୍କୁ ଡକାଇ 'ଗିଲଗିଟ୍ ବଲଟିସ୍ତାନ ଉପରେ ପାକିସ୍ତାନ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୁଦ୍ଧରେ କଡା ପ୍ରତିବାଦ ଜଣାଇଛି ଏହା ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ବୋଲି କୁହାଯାଇଛି ବୈଦେଶିକ ମନ୍ତ୍ରଣାଳୟ ଏକ ଇସ୍ତାହାର ଜାରି କରିକହିଛି ସମଗ୍ର ଜାମ୍ମୁ କାଶ୍ମୀର ରାଜ୍ୟ ଭାରତର ଅବିଚ୍ଛେଦ୍ୟ ଅଂଶ ରହିଛି ଓ ରହିବ ଗିଲଗିଟ୍ ବଲଟିସ୍ଥାନ ଜାମ୍ମୁ କାଶ୍ମୀର ମଧ୍ୟରେ ଆସୁଛି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

ସିରିଆରେ ଅବସ୍ଥାପିତ ବ୍ରିଟେନ ଭିଭିକ ମାନବାଧିକାର ସଂସ୍ଥା ଏବଂ ସ୍କାର୍ଟ ସମ୍ଭାଦ ସରବରାହସଂସ୍ଥା ପକ୍ଷରୁ କୁହାଯାଇଛି ବିଦ୍ରୋହୀମାନଙ୍କ କବ୍ଜାରେ ଥିବା ଇଦ୍ଲିବ୍ ସହରର ଦକ୍ଷିଣ ସୀମାରେ ଏହି ବିସ୍କୋରଣ ଘଟିଛି ଟ୍ରମ୍ପ୍ କିମ୍ ପ୍ୟୋଗ୍ୟାଙ୍ଗର ପରମାଣୁ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବା ଉଦ୍ଦେଶ୍ୟରେ ଆସନ୍ତାମାସ ଶେଷ ଭାଗରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ମଧ୍ୟରେ ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ ଗତକାଲି ହ୍ପାଇଟ ହାଉସ ପକ୍ଷରୁ ଏହି ଘୋଷଣା କରାଯାଇଛି ଇତିମଧ୍ୟରେ ଉତ୍ତର କୋରିଆର ରାଷ୍ଟ୍ରଦୂତ କିମ୍ ୟଙ୍ଗ ଚଲ ଟ୍ରମ୍ପଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ତେବେ ସମ୍ପିଳନୀ ଲାଗି ହ୍ପାଇଟ ହାଉସ ପକ୍ଷରୁ ସ୍ଥାନ ନିରୂପଣ କରାଯାଇନାହିଁ ଗତବର୍ଷ ଜୁନ ମାସରେ ସିଙ୍ଗାପୁରଠାରେ ଏହି ଦୁଇ ନେତା ପ୍ରଥମ ସମ୍ମିଳନୀରେ ଏକତ୍ର ହୋଇଥିଲେ ସ୍କୁତି ଇରାନୀ କଂଗ୍ରେସ ବରିଷ୍ଣ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସ୍କୁତି ଇରାନୀ କହିଛନ୍ତି କଂଗ୍ରେସ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଶକ୍ତି ସହ ହାତ ମିଳାଇଛି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ଶ୍ରୀମତୀ ଇରାନୀ କହିଛନ୍ତି ବିଜେପି ସରକାର ଏକ ଶକ୍ତ ଭାରତ ଗଠନ କରିବାକୁ ପ୍ରୟାସ କରୁଛନ୍ତି କଂଗ୍ରେସ ନେତାମାନେ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ବ୍ୟକ୍ତିମାନଙ୍କୁ ସମର୍ଥନ କରୁଛନ୍ତି ବୋଲି ଶ୍ରୀମତୀ ଇରାନୀ ଅଭିଯୋଗ କରିଛନ୍ତି